ଆଜି ବୁଦ୍ଧ ପୂର୍ଶ୍ୱିମା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତୀଙ୍କ ଅଭିନନ୍ଦନ

ଅନ୍ୟପକ୍ଷରେ କଟକ କେନ୍ଦଝର କଳାହାଣ୍ଡି ଝାରସ୍ରଗୁଡ଼ା ଓ ବଲାଣିର ଜିଲ୍ଲାରେ ଦୂଇ ଜଶ ଲେଖାଏଁ କରୋନା ପକିଟିଭ୍ ଚିହ୍ଟ ହୋଇଛନ୍ତି

ସୁରଟରୁ ଫେରିବା ପରେ ଏମାନଙ୍ଙ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କର କ୍ୱାରେକ୍କାଇନ ସେକ୍କରରେ ରଖାଯାଇଥିଲା

ଗଞ୍ଚାମ ଜିଲ୍ଲାପାଳ ଟି୍ଟ୍ କରି ଏହି ସୂଚନା ଦେଇଛନ୍ତି

ସେହିପରି ଜଗତସିଂହପୁର ଓ ମୟୁରଭଞ କିଲ୍ଲାକୁ ଅରେଞ୍ ଜୋନ୍ ବର୍ଗରେ ସାମିଲ କରିଛି ରାକ୍ୟର ଅତିରିକ୍ତ ଶାସନ ସଚିବ ଏହି ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଏ ସମ୍ପକିତ ସ୍ଚନା ଦେଇଛନ୍ତି

ଏକ ଜନସ୍ୱାର୍ଥ ମାମଲା ଶୁଶାଶି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯାଉ

ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

କିଲ୍ଲାର ମୁନିଗୁଡ଼ା ବିଷମକଟକ ବ୍ଲକ୍ ସମେତ ରାୟଗଡ଼ା ପୌରାଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଆକିର ଦିନରେ ଜନ୍କଗ୍ରହଣ କରିଥିଲେ

ଭଗବାନ୍ ବୁଦ୍ଧ ଉଭୟ ସଂଯମ ଓ ଆତ୍କସଂଯମର ପ୍ରତୀକ ଥିଲେ ବୋଲି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି

ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବୁଦ୍ଧ ପୂର୍ଶ୍ରିମା ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଶାଇଛନ୍ତି ପ୍ରଭୁ ବୁଦ୍ଧଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସ୍ରର୍କିତ ହେଉ ବୋଲି ସେ ଟ୍ୱିଟ୍ କରି କହିଛନ୍ତି

ଅଧିକାଂଶ କିଲ୍ଲାରେ ଝଡ଼ବର୍ଷା ଓ ବକ୍ରପାତ ଭଳି ପରିସ୍ଥିତି ଅନୁଭୂତ ହେଉଛି